ଅଜଣା ରୋଗ ବାଲେଶ୍ୱରର ଭୋଗରାଇ ବ୍ଲକ ନିମାତଗୁର ଗାଁରେ ଅଜଶା ରୋଗର ଭୟ ଦେଖାଦେଇଛି

ଏକ ଭୂତାଶୁ ଜନିତ ରୋଗର ଶୀକାର ହୋଇଥିବା ଡାକ୍ତର ସନ୍ଦେହ ପ୍ରକାଶ କରିଛନ୍ତି ଏମାନେ ସମସେ ଗୋଆରୁ ଫେରିବା ପରେ ସେହି ଅଜଶା ରୋଗରେ ଆକ୍ରାନ୍ନ ହୋଇଥିବା ଜଣାପଡ଼ିଥିଲା

ଅନ୍ୟ ଆକ୍ରାନ୍ଡମାନେ ଭୟଭୀତ ହୋଇ ଓଡ଼ିଶା ଫେରିଆସିଥିବା ଜଶାପଡ଼ିଛି ତେବେ ରକ୍ତ ନମୁନା ପରୀକ୍ଷା ପରେ ରୋଗ ନିର୍ପଶ କରାଯାଇ ପାରିବ ବୋଲି ଡାକ୍ତର କହିଚ୍ଚନ୍ତି

ସେଠାରେ ସେ ରହିଥିବା ମା ଏବଂ ନବଜାତ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ଛଅ ଶଯ୍ୟା ବିଶିଷ୍ ଏହି କେନ୍ଦ୍ରରେ ଚାରି ଜଶ ମାଁ ଏବଂ ନବଜାତ ଶିଶୁ ରହି ଚିକିସିତ ହେଉଛନ୍ତି ସଚେତନତା କାର୍ଯ୍ୟକ୍ମ ଭଦ୍ରକ ଜିଲ୍ଲା ବନ୍ତ ବ୍ଲଖ କାଦବରାଙ୍ଗଠାରେ ସମବାୟ ଓ କୃଷକଙ୍କ ମଧ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମରେ ମହିଳା ଶିଶୁବିକାଶ ମନ୍ତୀ ପ୍ରଫୁଲ୍ଲ ସାମଲ ଆଗରପଡ଼ା ସମବାୟ ଶାଖା ପରିଚାଳକ ସୁଶାନ୍ତ ନାୟକ ଜିଲ୍ଲାପରିଷଦ ସଦସ୍ୟା ରେବତୀ ନାୟକ ପ୍ରମୁଖ ଯୋଗଦେଇ ସମବାୟ ସମିତିର ବିଭିନ୍ ସରକାରୀ ଯୋକନାରେ ଋଣ ନେଇ ଚାଷୀମାନେ ଆତୁନିର୍ଭରଶୀଳ ହେବା ଉପରେ ପରାମର୍ଶ ଦେଇଛନ୍ତି

ବର୍ଷା ପାଣି ସହ ଏହି ପାଉଁଶ ମିଶି ସମଗ୍ର ଅଞ୍ଞଳରେ ଧଳାର ଆସ୍ତରଣ କମି ଯାଉଛି

ଦୁର୍ଘଟଣା ପରେ ଆହତଙ୍କୁ ପ୍ରଥମେ ସାହାଡ଼ା ଓ ପରେ ବିଷମକଟକ ଡାକ୍ତରଖାନାରେ ଭର୍ତି କରାଯାଇଛି

ଗୁରୁପ୍ରିୟା ସେତୁକୁ ବିରୋଧ କରି ଏହି ପୋଷର ମାଓବାଦୀମାନେ ଲଗାଇଛନ୍ତି ଏହା ସହିତ ପୋଲାଭରମ ପ୍ରକ୍ସ ନିର୍ମାଶକ୍ ବନ୍ଦ କରିବାକୁ ମାଓବାଦୀମାନେ ଦାବି କରିଛନ୍ତି